ଆବଶ୍ୟକ ସ୍ଥୁଳେ ଲୋକଙ୍କୁ ସ୍ଥାନାନ୍ନରପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ

ଏଥିସହ ଶସ୍ୟ ଓ ଫସଲଗୁଡ଼ିକୁ ସୁରକ୍ଷିତ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି

ସ୍ୱାସ୍ଥ୍ମନ୍ତୀ ନବ ଦାସ କର୍କଟ ନିରାକରଣର ରାଜ୍ୟ ଉପଦେଷା ଡାକ୍ତର ଦୀନେଶ ପେଣାର୍କର୍ ବିଭିନୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିହା ଅଧିକାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ

ସେଠାରେ ସେ ରୋଗୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମେଡ଼ିକାଲରେ ପରିମଳ ବ୍ୟବସ୍ଛାକୁ ସୁଧାରିବା ପାଇଁ ଜିଲ୍ଲା ଚିକିସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ

ଶ୍ରୀକଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ଧରେ ଦେବୋହ୍ବାପନ ଯାତ୍ରା ଅନ୍ୟତମ

ଏକାଦଶୀଠାରୁ ପୂର୍ଶିମା ପର୍ଯ୍ୟନ୍ତ ପାଞ୍ ଦିନକୁ ବକ ପଞ୍ଚକ ବା ଭୀଷ୍ ପଞ୍ଚକ ବ୍ରତ ଭାବେ ପାଳନ କରାଯାଏ

ସେହିପରି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପଞ୍ଚୁକ ବଡ଼ଓଷାପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି